କରୋନା ସଂକ୍ରମଣକୁ ଦୃଷିରେ ରଖି ସାମାଜିକ ଦୂରତା ସହିତ ବିଭିନ୍ କୋଭିଡ୍ ମାର୍ଗଦର୍ଶିକା ପାଳନ କରାଯାଇ ଦିବଂଗତ ରାଷ୍ଟ୍ରପତିଙ୍କ ଅନ୍ତ୍ୟେଷ୍ଟି କାର୍ଯ୍ୟ ସମାପନ କରାଯାଇଛି

ସେଠାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କୁ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞଳି ଅପ୍ପଣ କରିଥିଲେ ପୂର୍ବରୁ ଆଜି ସକାଳେ ଆର୍ମି ହସ୍କିଟାଲରୁ ତାଙ୍କର ପାର୍ଥିବ ଶରୀରକୁ ତାଙ୍କ ବାସଭବନକୁ ଅଣାଯାଇଥିଲା